ସମବାୟ ବିଭାଗ ପକ୍ଷର୍ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖାଯାଇଛି

ବିଭାଗୀୟ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଖାଦ୍ ଉପାଦନ ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ବଭି ନିଆଯାଇଛି

ସମଗ୍ର ରାକ୍ୟରେ ହିନ୍ଦୁଧର୍ମାବଲମ୍ୟୀ ମହିଳାମାନେ ଏହାକୁ ଅତ୍ୟନ୍ତ ନିଷା ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି

ପୁରାଶ ବର୍ଷିତ ତଥ୍ୟ ଅନୁଯାୟୀ ସ୍ୱାମୀଙ୍ଙ ଦୀର୍ଘାୟୁ କାମନା କରି ମହିଳାମାନେ ଉପବାସ ପୂର୍ବକ ଏହି ପର୍ବ ପାଳନ କରିଥାନ୍ତି